ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ରେ କହିଚ୍ଚନ୍ତି ଦେଶର ଅର୍ଥନୈତିକ ବିକାଶକୁ ଅଗ୍ରସର କରାଇବା ପାଇଁ ଦେଶୀୟ ଦ୍ରବ୍ୟ କ୍ରୟ କରିବା ଆବଶ୍ୟକ

ପ୍ରଧାନମନ୍ତ୍ରୀ କହିଛନ୍ତି ଏହାଫଳରେ ଆମ ଦେଶର ସେହି ନାଗରିକମାନଙ୍କର ଅର୍ଥନୈତିକ ବିକାଶକୁ ଆଗକୁ ନେଇହେବ ପ୍ରଧାନମନ୍ତ୍ରୀ ଯୁବପିଢ଼ି ବିଷୟରେ କହିଛନ୍ତି ଏକବିଂଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ଯୁବବର୍ଗ ଦେଶକୁ ଆଉ ଏକ ସୋପାନରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ସେ କହିଛନ୍ତି ବର୍ତ୍ତମାନ ଯୁବପିଢ଼ି ଗୋଷ୍ଠୀଗତ ଭାବେ କାର୍ଯ୍ୟ କରିବାରେ ନୃତନ କୀର୍ତ୍ତିମାନ ସ୍ଥାପନ କରୁଛନ୍ତି ଏବଂ ଅନ୍ୟମାନେ ଏହାକୁ ଅନୁସରଣ କରିବାକୁ ପ୍ରେରଣା ଦେଉଛନ୍ତି ସେମାନେ ଭାରତର ଆଧୁନିକୀକରଣ ଦିଗରେ ସଫଳ ଭୂମିକା ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଭାରତର ପୁରାତନ ଜ୍ଞାନକୁ ବୁଝିବା ପାଇଁ ଆହ୍ୱାନ ଦେଇଛନ୍ତି

ତେବେ ଚଳିତବର୍ଷ ସୁଦ୍ଧା ଭାରତ ଉଭୟ ଫ୍ରାନ୍ନ ଏବଂ ଲଣ୍ଡନର ଅର୍ଥନୀତିକୁ ଟକ୍କର ଦେବା ସହ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିରେ ପହଞ୍ଚ ପାରିଛି ନୀତି ଆୟୋଗ ନୀତି ଆୟୋଗ ଆଜି ନୂଆଦିଲ୍ଲୀରେ ତା'ର ସ୍ଥିରୀକୃତ ବିକାଶ ଲକ୍ଷ୍ୟ ଇଣ୍ଡେକୁ ଉନ୍କୋଚନ କରିବ

ଆର୍ବିଆଇ ସିଆର୍ଏ ନିମ୍ନମାନର କମ୍ପାନିଗୁଡ଼ିକୁ ରେଟିଂ ସପିଙ୍ଗ ପାଇଁ ଅନୁମତି ଦେଉଥିବା ସଂସ୍ଥାଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସମାଲୋଚନା କରିଛି

ଏହି ରିପୋର୍ଟରେ କୁହାଯାଇଛି ରେଟିଂ ଏଜେନ୍ସୀଗୁଡ଼ିକ ଦୀର୍ଘକାଳୀନ ରଣ କ୍ଷେତ୍ରରେ ସେମାନଙ୍କର ଯୋଜନାଗୁଡ଼ିକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରୁନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି

ପରେ ତିରୁବନନ୍ତପୁରମ୍ଠାରେ ଥବବା ସାଇଗ୍ରାମଠାରେ ଶ୍ରୀ ସତ୍ୟସାଇ ଅନାଥାଶ୍ରମର ରୌପ୍ୟ କ୍ୟନ୍ତୀ ଉତ୍ଘାଟନ କରିବେ ସନ୍ଧ୍ୟାରେ ଶ୍ରୀ ନାଇଡ଼ୁ ନାଇନଚିରାଠାରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ସିଏଏ ନିଶଙ୍କ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ନେଇ ମୁସଲିମ ସଂପ୍ରଦାୟର ଲୋକ ବ୍ୟସ୍ତ ହେବାର ନାହିଁ ଏବଂ ସେମାନେ ଦେଶରେ ସୁରକ୍ଷିତ ଭାବରେ ବସବାସ କରିପାରିବେ

ସିଏଏ ଡେରାଡୁନ୍ ଉତ୍ତରାଖଣ୍ଡ ବିଜେପି ସଭାପତି ଅଜୟ ଭଟ୍ଟ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନରେ କୌଣସି ଲୋକର ନାଗରିକତ୍ୱ ଛଡ଼ାଇନେବାର ବ୍ୟବସ୍ଥା ନାହିଁ ଡେରାଡୁନ୍ଠାରେ ଏହି ଆଇନ ସପକ୍ଷରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ ବିରୋଧୀମାନେ ରାଜନୈତିକ ଫାଇଦା ପାଇଁ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି

ସଂଧ୍ୟାରେ ମୁମ୍ବାଇର ବିଧାନସଭା ପରିସରରେ ଶପଥ ଗ୍ରହଣ ଉହବର ଆୟୋଜନ କରାଯାଇଛି

ଠାକରେ ସରକାରଙ୍କ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ତିନିବର୍ଷ ପରେ ହେଉଥିବା ଏହି ନିର୍ବାଚନରେ ବାଲାଟ୍ ପେପର ବ୍ୟବହାର କରାଯାଉଛି

ସକାଳୁ ସୁବାସ ମେଳା କମିଟି ସ୍ୱରାଜଦୀପ ପକ୍ଷରୁ ଏକ ବାଇକ୍ ର୍ୟାଲି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଦାଦାସାହେବ ଫାଲ୍କେ ଆୱାର୍ଡ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର ପ୍ରଦାନ କରିଛନ୍ତି ଏହି ସମ୍ମାନରେ ସମ୍ମାନୀତ ହେବା ପରେ ଶ୍ରୀ ବଚ୍ଚନ ସରକାର ସ୍ନୁଚନା ଓ ପ୍ରସାରଣମନ୍ତ୍ରଣାଳୟ ଏବଂ ସମସ୍ତ ବିଚାରକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଅସୁସ୍ଥତା କାରଣ ହେତୁ ଶ୍ରୀ ବଚ୍ଚନ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଯୋଗଦେଇ ପାରି ନ ଥିଲେ

ଓ୍ବେଦର ଉତ୍ତରଭାରତରେ ପ୍ରବଳ ଶୀତ ଲହରୀ ଅବ୍ୟାହତ ରହିଛି

ପାଣିପାଗ ବିଭାଗ କହିଛି କାଶ୍କୀର ଉପତ୍ୟକା ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରେ ତାପମାତ୍ରା ଶ୍ଚନ୍ୟ ଡିଗ୍ରୀ ତଳେ ରହିବା ସହ ଏହି ଅଞ୍ଚଳରେ ଶୀତଲହରୀ ଆହୁରି ବୃଦ୍ଧି ପାଇବ

ବିହାରରେ ଶୀତଲହରୀ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି

ଝାଡ଼ଖଣ୍ଡ ସିଏମ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନେତା ହେମନ୍ତ ସୋରେନ୍ ଗତକାଲି ଝାଡ଼ଖଣ୍ଡର ଏକାଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ରାଞ୍ଚସ୍ଥିତ ମୋରାବାଦୀ ପଡ଼ିଆରେ ଅନୁଷ୍ଠିତ ଶପଥଗ୍ରହଣ ଉହବରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି